ସେହିଭଳି ରାଜ୍ୟ ସରକାରମାନେ ତାଙ୍କ ଅନୁରୋଧକୁ ରକ୍ଷା କରି ନିୟମ ଓ ଆଇନକୁ କଡ଼ାକଡ଼ି ପାଳନ କରିବାକୁ ସେ ପରାମର୍ଶ ଦେଇଛନ୍ତି ସେହିଭଳି କରୋନା ସଂକ୍ରମଶକୁ ରୋକିବା ପାଇଁ କେନ୍ଦ୍ ଓ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ କିଲ୍କାରେ ଲକ୍ଡାଉନ ଘୋଷଣା କରା ଯାଇଛି

ଲକ ଡାଉନକୁ କଡା କଡି ଭାବେ କାର୍ଯ୍ୟକାରୀ କରିବା ସହ ଉଲ୍କୁଂଘନକାରୀଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଶ କରିବାକୁ କୁହା ଯାଇଛି